ସରକାର କହିଛନ୍ତି ଖାଲି ଟ୍ରକ୍ ଓ ଏହିସବୁ ଜିନିଷ ପରିବହନ କରୁଥିବା ଯାନଗୁଡ଼ିକୁ ମଧ୍ୟ ଚଳାଚଳ କରିବାକୁ ଅନୁମତି ଦିଆଯିବ ଏହା ବ୍ୟତୀତ ସମସ୍ତ ଆର୍ଥିକ ଅନୁଷ୍ଠାନ ଓ ସ୍ୱାସ୍ଥ୍ୟସେବା ସହ ଜଡ଼ିତ ଅନୁଷ୍ଠାନଗୁଡ଼ିକ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ରହିବ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 ଏହା ମଧ୍ୟରେ କଞ୍ଚାମାଲ ଉତ୍ପାଦନ ପାଇକାରୀ ଓ ଖୁଚୁରା ସାମଗ୍ରୀଗୁଡ଼ିକର ସ୍ଥାନୀୟ ଗୋଦାମକୁ ନେବା ଆଶିବା ବଡ଼ବଡ଼ ଇଟା ଓ ସିମେଣ୍ଟ ଗୋଦାମ ଇ ବାଣିଜ୍ୟ କମ୍ପାନିଗୁଡ଼ିକ ଅନ୍ତର୍ଭୁକ୍ତ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

ଜରୁରୀକାଳୀନ ସେବା ପାଇଁ ବେସରକାରୀ ଯାନବାହାନ ଅତ୍ୟାବଶ୍ୟକ ସାମଗ୍ରୀ ସଂଗ୍ରହ ପାଇଁ ବ୍ୟବହୃତ ଯାନବାହାନଗୁ ଡ଼ିକର ଚଳାଚଳ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି ତାହା ମଧ୍ୟରେ ଚିକିତ୍ସା ସେବା ପାଇଁ ବ୍ୟବହୃତ ଯାନବାହାନ ଓ ପଶୁ ଚିକିତ୍ସା ପାଇଁ ବ୍ୟବହୃତ ଯାନବାହାନ ଆଦି ଅନ୍ତର୍ଭୁକ୍ତ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 ତେବେ ଏ କ୍ଷେତ୍ରରେ ରାଜ୍ୟ ସରକାର ଓ ସ୍ଥାନୀୟ କର୍ତ୍ତ୍ୱପକ୍ଷ ଯେଉଁ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ଅନୁମତି ପ୍ରଦାନ କରିବେ କେବଳ ସେହି ବିଭାଗଗୁଡ଼ିକର କର୍ମଚାରୀମାନଙ୍କୁ ଏହି ଛାଡ଼ ମିଳିବ ମନରେଗା ଶ୍ରମିକମାନଙ୍କୁ ସେମାନଙ୍କର କାର୍ଯ୍ୟ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି ତେବେ ଏଥିପାଇଁ ସେମାନଙ୍କୁ କଡ଼ାକଡ଼ି ଭାବେ ସାମାଜିକ ଦୂରତ୍ୱ ନିୟମର ପାଳନ କରିବାକୁ ହେବ ଓ ମାସ୍କ ପିନ୍ଧିବାକୁ ପଡ଼ିବ ତୈଳ ଶୋଧନ ପରିବହନ ବଙ୍କନ ଓ ମହଜୁଦ ସମେତ ତୈଳ ଓ ଗ୍ୟାସ୍ କ୍ଷେତ୍ରର କାର୍ଯ୍ୟକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି

ଏଗୁଡ଼ିକର ଖୁଚୁରା ବିକ୍ରୟ ପାଇଁ ଅନୁମତି ଦିଆଯାଇଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବିଦ୍ୟୁତ୍ ଉତ୍ପାଦନ ଓ ଯୋଗାଣରେ ସହାୟତା କରିବା ପାଇଁ ଏ କ୍ଷେତ୍ରରେ କାର୍ଯ୍ୟକୁ ମଧ୍ୟ ଅନୁମତି ଦିଆଯାଇଛି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 ଏଥିପାଇଁ ସେହି କ୍ଷେତ୍ରଗୁଡ଼ିକୁ ଆବଶ୍ୟକୀୟ ବହିଃଶୁଳ୍କ ଅନୁମତି ଆଶିବାକୁ ହେବ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

ଏହି ନିର୍ଦ୍ଦେଶାବଳୀରେ କୌଣସି ସ୍ଥାନରେ ଛେପ ଖଙ୍କାର ପକାଇବାକୁ ନିଷେଧ କରାଯାଇଛି ଓ ମୁହଁକୁ ସଂପୂର୍ଣ୍ଣ ରୂପେ ଆବୃଉ କରି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି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

ଅଖିଳ ଭାରତ କୃଷି ପରିବହନ କଲ୍ ସେଣ୍ଟର କୃଷି ସମବାୟ ଓ କୃଷକ କଲ୍ୟାଶ ବିଭାଗର ସମନ୍ୱୟରେ ସ୍ଥାପନ କରାଯାଇଛି

ଏହିସବୁ କାର୍ଯ୍ୟାଳୟଗୁଡ଼ିକର ପରିସରକୁ ସମ୍ପର୍ଷ ରୂପେ ଜୀବାଣୁମୁକ୍ତ ରଖାଯିବ ସେଗୁଡ଼ିକ ମଧ୍ୟରେ ଫାଟକ କ୍ୟାଫେଟେରିଆ ଲିଫ୍ ଓ ୱାସ୍ରୁମ୍ ପ୍ରଭୂତି ଅନ୍ତର୍ଭୁକ୍ତ

କର୍ମକ୍ଷେତ୍ର ପରିସର ମଧ୍ୟକୁ ପ୍ରବେଶ କରୁଥିବା ଯାନ ଓ ଯନ୍ତ୍ରପାତିଗୁଡ଼ିକୁ ଔଷଧ ସିଞ୍ଚନ ଦ୍ୱାରା ସମ୍ପର୍ଣ୍ଣ ର୍ଚ୍ଚପେ ଜୀବାଣୁମୁକ୍ତ କରାଯିବ କାର୍ଯ୍ୟରତ ସମସ୍ତ ଶ୍ରମିକମାନଙ୍କର ଡାକ୍ତରୀ ବିମା କରାଯିବାକୁ ବାଧତାମୂଳକ କରାଯାଇଛି

ଦେଶର ପ୍ରତ୍ୟେକ ନାଗରିକ ବିଶେଷ କରି ଗ୍ରାମାଞ୍ଚଳର ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପ୍ରତି ସରକାର ଗୁରୁତ୍ୱାରୋପ କରିଛନ୍ତି ଯେଉଁସବୁ ସ୍ଥାନରେ ଜଳାଭାବ ଦେଖାଦେଇଛି ସେହିସବୁ ଅଞ୍ଚଳକୁ ଜଳ ଯୋଗାଣ ପାଇଁ ସରକାର ରାଜ୍ୟଗୁଡ଼ିକୁ କହିଛନ୍ତି ରିଲିଫ୍ ଶିବିର ପୃଥକୀକରଣ ଆଶ୍ରୟ ସ୍ଥଳୀ ହସ୍କିଟାଲ୍ ବୃଦ୍ଧାଶ୍ରମ ଓ ବସ୍ତି ଆଦିରେ ବାସ କରୁଥିବା ଲୋକମାନଙ୍କ ପ୍ରତି ଅଧିକ ଧ୍ୟାନ ଦେବାକୁ ମଧ୍ୟ ରାଜ୍ୟଗୁଡ଼ିକୁ କୁହାଯାଇଛି ପାନୀୟ ଜଳର ବିଶୁଦ୍ଧକରଣ ପାଇଁ କ୍ଲୋରିନ୍ ଟାବ୍ଲେଟ୍ ଓ ବ୍ଲିଚିଙ୍ଗ୍ ପାଉଡର ପ୍ରଭୂତି ବ୍ୟବହାର କରାଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ଏହିସବୁ ରାସାୟନିକ ପଦାର୍ଥ ଅତ୍ୟାବଶ୍ୟକ ସାମଗ୍ରୀ ଶ୍ରେଣୀରେ ଆସିଥିବାରୁ ସେଗୁଡ଼ିକର ନିର୍ବିଘୁରେ ଯୋଗାଶକୁ ନିଶିତ କରିବାକୁ ମଧ୍ୟ କୁହାଯାଇଛି

ଯୋଗାଇ ଦିଆଯାଉଥିବା ଜଳକୁ ନିୟମିତ ସମୟ ବ୍ୟବଧାନରେ ପରୀକ୍ଷା କରିବା ପାଇଁ କୁହାଯାଉଛି ଯାହାଫଳରେ ଜଳର ବିଶୁଦ୍ଧତାକୁ ନିଣ୍ଚିତ କରାଯାଇ ପାରିବ

ଯେଉଁ କର୍ମଚାରୀମାନେ ଜଳ ଯୋଗାଣ କାର୍ଯ୍ୟରେ ମୁତୟନ ହେବେ ସେମାନଙ୍କୁ ମାସ୍କ୍ ଓ ସାନିଟାଇଜର ଯୋଗାଇ ଦେବାକୁ ସରକାର ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି

ପାଣିପାଗ ବିଭାଗ ଚଳିତ ବର୍ଷ ପାଇଁ ଦକ୍ଷିଣ ପଣ୍ଢିମ ମୌସୁମୀ ବାୟୁ ଆଗମନ ସଂକ୍ରାନ୍ତୀୟ ଏହାର ପ୍ରଥମ ଦୀର୍ଘମିଆଦି ପ୍ରର୍ବାନୁମାନ ଆଜି ପ୍ରକାଶ କରିଛି